ଆଜି ପ୍ରବାସୀ ଭାରତୀୟ ଦିବସ ପାଳିତ ହେଉଛି

ତେହେରାନ୍ର କାର୍ଯ୍ୟକଳାପରେ ପରିବର୍ଭନ ପରିଲକ୍ଷିତ ହୋଇଛି ବୋଲି ସେ କହିଛନ୍ତି

ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍କଭି ଗ୍ରହଣ କରିଛି

ଏମ୍ଏଚ୍ଏ ଗାଇଡ୍ଲାଇନ୍ ଅପରାଧିକ ମାମଲାରେ ଅନ୍ୟ ରାଷ୍ଟ୍ରଙ୍କ ସହ ପାରସ୍କରିକ ଆଇନଗତ ସହାୟତା ସଂକ୍ରାନ୍ତ ସଂଶୋଧିତ ନିର୍ଦ୍ଦେଶାବଳୀ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଛି ଅପରାଧିକ ମାମଲାରେ ସରକାର ତୂରନ୍ତ ବିଚାର କରି ନ୍ୟାୟ ପ୍ରଦାନ କରିବାରେ ବିଶ୍ୱାସ କରନ୍ତି ଏବଂ ସେଥିପାଇଁ ସବୁପ୍ରକାର ଉଦ୍ୟମ ଚାଲିଛି ଅପରାଧକୁ ପ୍ରଶ୍ରୟ ନ ଦେବା ନୀତି ଯେଉଁ ରାଷ୍ଟ୍ରମାନେ ଗ୍ରହଣ କରିଛନ୍ତି ଭାରତ ସେମାନଙ୍କ ସହ ମିଶି କାମ କରିବ ବୋଲି ଏହି ନିର୍ଦ୍ଦେଶାବଳୀରେ କୁହାଯାଇଛି

ଚୁକ୍ତିର ସର୍ତ୍ତ ଅନୁସାରେ ଅପରାଧକ ମାମଲାର ବିଚାର ଓ ଦୋଷୀଙ୍କୁ ଦଣ୍ଡବିଧାନ କରିବା କ୍ଷେତ୍ରରେ ଭାରତ ବା ଚୁକ୍ତିଭୁକ୍ତ ଯେକୌଣସି ରାଷ୍ଟ୍ର ଅନ୍ୟ ସଦସ୍ୟ ରାଷ୍ଟ୍ରଙ୍କଠାରୁ ତଥ୍ୟ ପ୍ରମାଣ ଏବଂ ଆଇନଗତ ସହାୟତା ଲୋଡ଼ିପାରିବ ଅପରାଧିକ ମାମଲାର ତଦନ୍ତପାଇଁ ବିଭିନ୍ନ ପଦ୍ଧତି ଏହି ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି

ଭାରତର ବିକାଶରେ ବିଦେଶରେ ରହୁଥିବା ଭାରତୀୟ ମୂଳବାସିନ୍ଦାଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି ଆଜିର ପ୍ରବାସୀ ଭାରତୀୟ ଦିବସରେ ଦକ୍ଷିଣ ଆଫ୍ରିକାରୁ ମହାତ୍ମାଗାନ୍ଧିଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନର ମଧ୍ୟ ସ୍କୁତିଚାରଣ କରାଯାଇଥାଏ

ଆଜିର ଷୋଡ଼ଶ ପ୍ରବାସୀ ଭାରତୀୟ ଦିବସ ଅବସରରେ ବୈଦେଶିକ ମନ୍ତ୍ରୀ ଡକ୍କର ଏସ୍ ଜୟଶଙ୍କର ବିଭିନ୍ନ ରାଷ୍ଟ୍ରରେ ରହିଥିବା ଭାରତୀୟଙ୍କ ସହିତ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ଭାବ ବିନିମୟ କରିବେ ଡେଲିଗେସନ୍ ହୋମ୍ ଏକ ସର୍ବଧର୍ମ ପ୍ରତିନିଧି ଦଳ ଗତକାଲି ନୁଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି କିଶନ ରେଡ୍ଯୀଙ୍କୁ ଭେଟିଥିଲା ଦେଶର କେତେକ ସ୍ଥାନରେ ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧ କରିବା ଆଳରେ ଯେଉଁ ହିଂସାକାଣ୍ଡ ଚାଲିଛି ତାହାକୁ ପ୍ରତିନିଧି ଦଳ ବିରୋଧ କରିବା ସହ ସରକାରଙ୍କୁ ସମର୍ଥନ ଜ୍ଞାପନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଯେଉଁସବୁ ନୀତି ଓ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାକୁ ପ୍ରତିନିଧି ଦଳର ସଦସ୍ୟମାନେ ସ୍ୱାଗତ କରିଥିଲେ କାତି ଧର୍ମ ବର୍ଷ୍ଣ ନିର୍ବିଶେଷରେ କକିଣସି ଭାରତୀୟ ନାଗରିକ ନୂଆ ନାଗରିକତ୍ୱ ସଂଶୋଧନ ଆଇନଦ୍ୱାରା ପ୍ରଭାବିତ ହେବେ ନାହିଁ ଏବଂ ଏହା କେବଳ ବିଦେଶରୁ ଆସିଥିବା ଶରଣାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସେମାନେ ମତ ଦେଇଥିଲେ

ସ୍ଥଳସେନାର ଅଷ୍ଟବିଂଶ ମୁଖ୍ୟ ଭାବେ ଦାୟିତ୍ୱଗ୍ରହଣ କରିବା ପରେ ତାଙ୍କର ଏହା ପ୍ରଥମ ସିଆଚେନ୍ ଗସ୍ତ ସିଆଚେନ୍ ଯୁଦ୍ଧ ସ୍କାରକୀଠାରେ ସେ ଭାରତୀୟ ସେନାର ଶହୀଦ୍ମାନଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିବେ ପରେ ସେଠାରେ ଅବସ୍ଥାପିତ ସେନା ଅଧିକାରୀମାନଙ୍କ ସହ ତାଙ୍କର ଆଲୋଚନା କରିବାର କାର୍ଯ୍ୟସ୍ଟଚୀ ରହିଛି ଜେକେ ଡିଏସ୍ପି ସିକ୍ୟୁରିଟି ଜନ୍ମୁ କାଶ୍ମୀରର ପୁଲିସ୍ ମହାନିର୍ଦ୍ଦେଶକ ଦିଲ୍ବାଗ୍ ସିଂହ କହିଛନ୍ତି ଶାନ୍ତି ଭଙ୍ଗ କରୁଥିବା ଗୋଷ୍ଠୀ ପ୍ରତି ରାଜ୍ୟର ପୁଲିସ୍ ଅଧିକାରୀମାନଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ ଗତକାଲି ସୋପିଆନ୍ ଓ ପୁଲ୍ୱାମା କିଲ୍ଲାରେ ନିରାପତ୍ତା ପରିସ୍ଥିତି ସମୀକ୍ଷା କରିବାବେଳେ ସେ କହିଛନ୍ତି ଏପର୍ଯ୍ୟନ୍ତ ଜନ୍ମୁ କାଶ୍ମୀରରେ ଯେଉଁ ଶାନ୍ତିପୂର୍ଣ୍ଣ ବାତାବରଣ ପ୍ରତିଷା କରାଯାଇପାରିଛି ସେଥିରେ ପୁଲିସ୍ ଓ ନରାପତ୍ତା ବାହିନୀଙ୍କର ବିଶେଷ ଅବଦାନ ରହିଛି ଅସୀମ ତ୍ୟାଗ ସ୍ୱୀକାର କରି ସେମାନେ ଏହି ସଫଳତା ଲାଭ କରିଛନ୍ତି ସ୍ୱାଭାବିକ ପରିସ୍ଥିତି ବଜାୟ ରଖିବାକୁ ସେ ପୁଲିସ୍ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଇରାନ୍ ଇଣ୍ଡିଆ ପିସ୍ ଭାରତରେ ଅବସ୍ଥାପିତ ଇରାନ୍ର ରାଷ୍ଟ୍ରଦ୍ୱତ ଅଲି ଚେଗେନି କହିଛନ୍ତି ମଧ୍ୟପ୍ରାଚ୍ୟରେ ତାଙ୍କ ଦେଶର ଆମେରିକା ସହ ଯେଉଁ ଉତ୍ତେଜନା ସୃଷ୍ଟି ହୋଇଛି ତାହାକୁ ପ୍ରଶମିତ କରିବାପାଇଁ ଭାରତ ଶାନ୍ତି ଉଦ୍ୟମ କଲେ ତେହେରାନ୍ ତାହାକୁ ସ୍ୱାଗତ କରିବ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି ତୁଙ୍ଗ ଇରାନୀୟ ସାମରିକ କମାଣ୍ଡର୍ ସୋଲେମାନିଙ୍କୁ ଆମେରିକା ହତ୍ୟା କରିବା ପରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାକୁ କେନ୍ଦ୍ରକରି ଇରାନ୍ ଯୁଦ୍ଧ ଚାହେଁ ନାହିଁ ଉତ୍ତେଜନା ପ୍ରଶମିତ କରିବା ସହ ଶାନ୍ତି ଫେରାଇ ଆଶିବାକୁ ତାଙ୍କ ଦେଶ ଆଗ୍ରହୀ ଭାରତ ସବୁବେଳେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଉତ୍ତମ ଭୂମିକା ଗ୍ରହଣ କରିଥାଏ ଏସିଆର ଏକ ଦେଶ ହିସାବରେ ଭାରତ ଇରାନ୍ ସମସ୍ୟାରେ କୌଣସି ସମାଧାନ ଉଦ୍ୟମ କଲେ ତାହାକୁ ତାଙ୍କ ଦେଶ ସ୍ୱାଗତ କରିବ ଭାରତ ଇରାନ୍ର ଏକ ଭଲ ବନ୍ଧୁ ରାଷ୍ଟ୍ର ଗତ ରବିବାର ସର୍ବଶେଷ ପରିସ୍ଥିତି ନେଇ ଭାରତର ବୈଦେଶିକ ମନ୍ତ୍ର ଡକ୍ଟର ଜୟଶଙ୍କର ଇରାନ୍ର ବୈଦେଶିକ ମନ୍ତ୍ରୀ ଜାଭେଦ୍ ଜରିଫ୍ଙ୍କ ସହ ଆଲୋଚନା କରିଛନ୍ତି ଉଭୟ ଭାରତ ଓ ଇରାନ୍ ମିଳିତ ଭାବେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ କାମ କରିପାରିବେ ବୋଲି ସେ କହିଚ୍ଛନ୍ତି ଟ୍ରମ୍ପ୍ ଇରାନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ କହିଛନ୍ତି ଇରାକ୍ରେ ଥିବା ଆମେରିକାର ଘାଟୀଗୁଡ଼ିକ ଉପରେ ଇରାନ୍ କେତେକ କ୍ଷପଶାସ୍ତ ମାଡ଼ କରିବା ପରେ ଏବେ ପ୍ରଶମିତ ହେଉଥିବା କ୍ଷଣାପଡ଼ିଛି ଏହା ସବୁ ପକ୍ଷପାଇଁ ଭଲ ବୋଲି ସେ କହିଛନ୍ତି ଗତକାଲି ହ୍ୱାଇଟ୍ ହାଉସ୍ଠାରେ ସେ କହିଛନ୍ତି ଇରାନ୍ର ଏହି କ୍ଷେପଣାସ୍ତ ଆକ୍ରମଣରେ କୌଣସି ଆମେରିକୟ କିମ୍ବା ଇରାନୀ ନାଗରିକଙ୍କ ଜୀବନ ହାନି ଘଟି ନାହିଁ ଘାଟୀଗୁଡ଼ିକର ସାମାନ୍ୟ କ୍ଷତି ଘଟିଛି ଗତକାଲି ସକାଳେ ଇରାନ୍ ପକ୍ଷରୁ ଇରାକ୍ର ଇର୍ବିଲ୍ ଏବଂ ଅଲ୍ ଆସାଦ୍ଠାରେ ଥିବା ଆମେରିକୀୟ ସାମରିକ ଘାଟୀ ଉପରେ କ୍ଷେପଣାସ୍ତ ଆକ୍ରମଣ କରାଯାଇଥିଲା ଟ୍ରମ୍ପ୍ କହିଛନ୍ତି ଆମେରିକାର ସାମରିକ ଶକ୍ତି ଲୋକବଳ ଓ ଅସ୍ତ୍ରଶସ୍ତ ବିପୁଳ କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ଏହାକୁ ଇରାନ୍ ବିରୋଧରେ ପ୍ରୟୋଗ କରିବୁ ଇରାନ୍କୁ ସାବାଡ଼୍ କରିବାପାଇଁ ତା' ଉପରେ ଲାଗୁ ହୋଇଥିବା ଆର୍ଥିକ କଟକଣାକୁ ଆହୁରି ଅଧିକ କଠୋର କରାଯିବ ଏବଂ କିଛି ନ୍ନଆ କଟକଣା ତତ୍କାଳ ଲାଗୁ କରାଯିବ ଯେଉଁ ପର୍ଯ୍ୟନ୍ତ ଇରାନ୍ ତା'ର ବ୍ୟବହାର ପରିବର୍ତ୍ତନ ନ କରିଛି ସେପର୍ଯ୍ୟନ୍ତ ଏହି ଅସ୍କାୟୀ କଟକଣା ବଳବତ୍ତର ରହିବ

ପ୍ରଧାନ ଅଏଲ୍ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଆମେରିକା ଇରାନ୍ ମଧ୍ୟରେ ସୃଷ୍ଟି ହୋଇଥିବୀ ତୀବ୍ର ଉତ୍ତେକନା ପରିପ୍ରେକ୍ଷୀରେ ବିଶ୍ୱ ତେିଳ ବଜାରରେ ଯେଉଁ ମୂଲ୍ୟବୃଦ୍ଧି ଦେଖାଦେଇଛି ତାହାର ସମ୍ମୁଖୀନ ହେବାକୁ ଭାରତ ସବ୍ରପ୍ରକାର ପଦକ୍ଷେପ ଗ୍ରହଣ କର୍ତ୍ତି ଏ ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ରର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି ଏବେ ଭାରତରେ ତେିଳ ସଙ୍କଟ ନାହିଁ ବିଶ୍ୱର ପ୍ରମ୍ରଖ ତେଳ ଉତ୍ପାଦକ ଓ ଯୋଗାଣକାରୀ ରାଷ୍ଟ୍ରଙ୍କ ସହ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କଥାବାର୍ତ୍ତା ଚଳାଇଛନ୍ତି ମଧ୍ୟପ୍ରାଚ୍ୟରେ ଯେଉଁ ସଙ୍କଟ ସୃଷ୍ଟି ହୋଇଛି ସେ ସମ୍ପର୍କରେ ମଧ୍ୟ ସେ ବିଭିନ୍ନ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନଙ୍କ ସହ ଆଲୋଚନା କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ମଧ୍ୟପ୍ରାଚ୍ୟର ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପାଇଁ ସେଠାରେ ସୃଷ୍ଟି ହୋଇଥିବା ଇରାନ୍ ଆମେରିକା ସଂଘର୍ଷର ବିଭିନ୍ନ ଦିଗ ରହିଛି ଏହାର ପ୍ରଭାବ ଏସବୁ ଅଞ୍ଚଳର ଦେଶଗୁଡ଼ିକ ଉପରେ ନିଶ୍ଚିତ ପଡ଼ିବ ଭାରତ ଏକ ପ୍ରମୁଖ ତେିଳ ଆମଦାନୀକାରୀ ରାଷ୍ଟ୍ର ହୋଇଥିବାରୁ ସେଠାକାର ପରିସ୍ଥିତି ଉପରେ ସରକାର ତୀକ୍ଷ୍ମ ଦୂଷ୍ଟି ରଖିଛନ୍ତି ବୋଲି ସେ କହିଛନ୍ତି

ତାମିଲ୍ନାଡୁ ପୁଲିସ୍ ପକ୍ଷରୁ କାରି ଏକ ବିବୃତ୍ତିରେ କୁହାଯାଇଛି ଗତମାସ ତୂତୀୟ ସପ୍ତାହରେ ତାମିଲ୍ନାଡୁରେ ସକ୍ରିୟ ଥିବା ଗୋଟିଏ ଅପରାଧୀ ଗୋଷୀର କିଛି ସଦସ୍ୟ ନିର୍ଦ୍ଦିଷ୍ଟ ହୋଇଯାଇଥିଲେ

ଖେଲୋ ଇଣ୍ଡିଆ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ଦ୍ୱିତୀୟ ସଂସ୍କରଣ ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ଆସନ୍ତାକାଲି ଏହି ପ୍ରତିଯୋଗିତା ଗୁଆହାଟୀଠାରେ ଆରମ୍ଭ ହେବ